ଛତିଶଗଡ ଓ ମଧ୍ୟପ୍ରଦେଶରେ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇ ସେ ଏହା କହିଚ୍ଛନ୍ତି

ପିଏମ ସାହାଦଲ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି କହିଛନ୍ତି ଏବେ ଦେଶବାସୀ କାତି ବା ଧର୍ମ ନାଁରେ ନୁହଁ ବିକାଶ ପାଇଁ ମତଦାନ କରିବାକୁ ଚାହୁଁଛନ୍ତି ମଧ୍ୟପ୍ରଦେଶର ସାହାଦଲ ଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଯେ ପୂର୍ବରୁ କେବଳ ଲୋକମାନଙ୍କୁ ସରକାର ଠକି ଥିଲେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ଆଜି ଏକଦିନ ବ୍ୟାପୀ ସେଠାରେ ବିଭିନ୍ନ ସଭାରେ ଉଦ୍ବୋଧନ ଦେଇଥିଲେ ଏହି ନିର୍ବାଚନରେ କିଏ ଜିତିବ ବା ହାରିବ ତାହା ବଡକଥା ନୁହେଁ ବୋଲି ସେ କହିଛନ୍ତି ଏହି ନିର୍ବାଚନ ମଧ୍ୟପ୍ରଦେଶ ଜନସାଧାରଣଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଏବଂ ଏହା ମଧ୍ୟପ୍ରଦେଶର ଭବିଷ୍ୟତ ନିର୍ଦ୍ଧାରଣ କରିବ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଛତିଶଗଡର ବସ୍ତର ଅଞ୍ଚଳର କନକାତି ସମ୍ପ୍ରଦ୍ରାୟର ଲୋକମାନେ ବହୁଳ ସଂଖ୍ୟାରେ ମତଦାନ କରି ଅଗଣତାନ୍ତିକ ତତ୍ୱକୁ ପରାହତ କରିଛନ୍ତି

ମୁଷ୍ଟିମେୟ ଲୋକଙ୍କ ପାଇଁ ନୃହଁ ସମସ୍ତଙ୍କ ମଙ୍ଗଳ ପାଇଁ ପ୍ରତ୍ୟେକ ସରକାର କାର୍ଯ୍ୟ କରିବାକୁ ବ୍ରତଭାବେ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି କେନ୍ଦ୍ରସରକାରଙ୍କର ମନ୍ତ ହେଉଛି ସବ୍ କା ସାଥ ସବକା ବିକାଶ ଏବଂ ବିକାଶର ସୁଫଳ ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚାଇବା ପାଇଁ ତାଙ୍କ ସରକାରଙ୍କ ପ୍ରତିଶ୍ରତିବଦ୍ଧତାକୁ ସେ ଦୋହରାଇଥିଲେ ବିରୋଧି କଂଗ୍ରେସ ଦଳକୁ ଆକ୍ଷେପ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚାରି ପିଢି ଧରି କଂଗ୍ରେସ ଶାସନ ଦାୟିତ୍ୱ ନେଇଥିଲେ ମଧ୍ୟ ଲୋକମାନଙ୍କୁ କହିବା ପାଇଁ ସେମାନଙ୍କର କିଛିନାହିଁ ଅନ୍ୟପକ୍ଷରେ ଏନଡିଏ ସରକାର ଗତ ଚାରିବର୍ଷ ଧରି ଯାହା କରିଆସିଛି ସେ ସମ୍ପର୍କରେ ପ୍ରତ୍ୟେକ ଦିନ ରିପୋର୍ଟକାର୍ଡ ପ୍ରଦାନ କର୍ରଛି ଫାଷ୍ଟ ଟ୍ରାକ୍ ପୋକ୍ସ ଆଇନ ଓ ଦୁଷ୍କର୍ମ ଅପରାଧ ସଂକ୍ରାନ୍ତୀୟ ବିଚାରଧୀନ ମାମଲାଗ୍ରଡିକର ଫଇସଲା କରିବା ସକାଶେ ଦେଶରେ ଏକ ହଜାରର୍ ଅଧିକ ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା କରିବା ପ୍ରସ୍ତାବକୁ ମହିଳା ଓ ଶିଶୁବିକାଶ ମନ୍ତ୍ରଣାଳୟ ଅନୁମୋଦନ କରିଛି ଆଇନ ଓ ନ୍ୟାୟିକ ମନ୍ତ୍ରଣାଳୟ ପକ୍ଷର୍ କାରି ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ଯେ ଏ ସଂକ୍ରାନ୍ତୀୟ ପ୍ରସ୍ତାବ ମନ୍ତ୍ରଶାଳୟ ଓ ନିର୍ଭୟା ପାଣ୍ଠି ପାଇଁ ଉଦ୍ଦିଷ୍ଟ କ୍ଷମତା ସମ୍ପନ୍ନ କମିଟି ନିକଟକୁ ପଠାଯାଇଛି

ଇତିମଧ୍ୟରେ ଏହି ପ୍ରକଳ୍ପ ପାଇଁ ଆନୁଷଙ୍ଗିକ ଫରେନ୍ସିକ୍ ସାମଗ୍ରୀ କ୍ରୟ କରିବା ସକାଶେ ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ ମହିଳା ଓ ଶିଶୁବିକାଶ ମନ୍ତ୍ରଣାଳୟର ଅନୁମୋଦନ କରିଛି

ଏମ୍ପି ଇଲେକ୍ସନ ମଧ୍ୟପ୍ରଦେଶକୁ ବିଜେପି ଓ କଂଗ୍ରେସର ତାରକା ପ୍ରଚାରକ ଙ୍କ ଆଗମନ ଫଳରେ ସେଠାରେ ନିର୍ବାଚନ ପ୍ରଚାର ସରଗରମ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକି ସାହାହଲ ଏବଂ ଗୁଆଲିୟର ଠାରେ ନିର୍ବାଚନୀ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି

ଅର୍ଗଣ ଜେଟଲୀ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଯେ ବର୍ତ୍ତମାନର ବୈଷୟିକ ଜ୍ଞାନକୌଶଳ ଯୋଗୁଁ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବା ସମ୍ଭବ ନୁହେଁ ସେ କହିଛନ୍ତି ଯେ କେବେ ଯଦି ଦେଶରେ ଜରୁରୀକାଳୀନ ଅବସ୍ଥା ଲାଗୁ କରାଯିବାର ଆବଶ୍ୟକତା ପଡେ ତାହା ସମ୍ଭବ ହେବ ନାହିଁ କାରଣ ହେଉଛି ଜରୁରୀକାଳିନୀ ଅବସ୍ଥାରେ ସମ୍ଭାଦପତ୍ର ଓ ଗଣମାଧ୍ୟମ ଭପରେ ପୂର୍ବରୁ ଲଗାଯାଇପାରୁଥିବା କଟକଣା ଆକ୍ରି ସମୟରେ ଆଉ ସମ୍ଭବ ନୁହେଁ ନୂଆଦିଲ୍ଲୀଠାରେ ଆଜି ଜାତୀୟ ପ୍ରେସ ଦିବସ ଅବସରରରେ ଆୟୋଜିତ ଏକ ସଭାରେ ଉଦ୍ବୋଧନ ଦେଇ ଶ୍ରୀ କେଟଲୀ କହିଛନ୍ତି ଯେ ବର୍ତ୍ତମାନ ସମୟରେ ବିଶ୍ୱସନୀୟତା ବକ୍ରାୟ ରଖିବା ହିଁ ଗଣମାଧ୍ୟମ ପାଇଁ ଏକ ବଡ ଆହ୍ୱାନ ସାମାଜିକ ଗଣମାଧ୍ୟମର ବ୍ୟାପକ ଗ୍ରହଣୀୟତା ଯୋଗୁଁ ଏବେ ଗଣମାଧ୍ୟମ ଉପରେ ଚାପ ପ୍ରୟୋଗ କରିବା ଆଉ ସମ୍ଭବ ନୁହେଁ ଏହି ଅବସରରେ ଭାରତୀୟ ପ୍ରେସ୍ କାଉନସିଲର ଅଧ୍ୟକ୍ଷ ଜଷ୍ଟିସ୍ ଚନ୍ଦ୍ରମୌଳି କୁମାର ପ୍ରସାଦ କହିଥିଲେ ଯେ ଗଣମାଧ୍ୟମକୁ ନିୟନ୍ତ୍ରଣ କରାଯିବା ଆଦୌ ସ୍ୱହଣୀୟ ନୁହେଁ ଗଣମାଧ୍ୟମର ନିରପେକ୍ଷତା ଓ ସଂହତିକୁ ବଜାୟୀ ରଖିବା ପାଇଁ ପ୍ରେସ କାଉନସିଲ ସର୍ବଦା କାର୍ଯ୍ୟ କରୁଥିବା ବିଚାରପତି କଷ୍ଟିସ ପ୍ରସାଦ କହିଥିଲେ ଏହି ଅବସରରେ ବିଶିଷ୍ଟ ସାମ୍ଭାଦିକ ଏବଂ ଦୈନିକ ଖବର କାଗଳ ହିନ୍ଦୁର ଅଧ୍ୟକ୍ଷ ଏନ ରାମଙ୍କୁ ଉତ୍କର୍ଷ ସାୟାଦିକତା ପାଇଁ ସମ୍ମାନଜନକ ରାଜା ରାମାମୋହନ ରାୟ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା କୋର୍ଟ ଥରୁର୍ ପ୍ରଧାନମନ୍ତୀ ମୋଦିଙ୍କ ପାଇଁ କଙ୍କଡାବିଛା ଶବ୍ଦ ବ୍ୟବହାର କରିଥିବା କଂଗ୍ରେସ ଦଳର ନେତା ଶଶୀ ଥର୍ଚର୍ଙ୍କ ବିର୍ଦ୍ଧରେ ଦାଏର ହୋଇଥିବା ମାମଲାକୁ ଦିଲ୍ଲୀର ଏକ ଅଦାଲତ ବିଚାର ପାଇଁ ଗ୍ରହଣ କରିଛନ୍ତି

ଶଶୀ ଥର୍ଚରଙ୍କ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଏହିଭଳି ଅପମାନଜନକ ଶବ୍ଦ ବ୍ୟବହାର ସମ୍ମାନହାନୀକାରକ ତାହା ନୃହେଁ ଏହା ହିନ୍ଦୁ ଦେବାଦେବୀଙ୍କ ପ୍ରତି ଅସମ୍ମାନକନକ ବୋଲି ଅଭିଯୋଗକାରୀ ଦର୍ଶାଇଛନ୍ତି ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଶଶୀ ଥରୁରଙ୍କୁ ଦୁଇବର୍ଷ କାରାଦଣ୍ଡ ହୋଇପାରେ ସବରିମାଳା ଦୁଇମାସିଆ ବାର୍ଷିକ ତୀର୍ଥାଟନ ଓ ପୂଜା ପାଇଁ ଆଜି କେରଳର ସବରିମାଳାସ୍ଥିତ ପ୍ରଖ୍ୟାତ ଆୟାପ୍ପା ମନ୍ଦିର ଖୋଲାଯିବାକୁ ଥିବାରୁ ମନ୍ଦିର ପରିସର ଓ ଚତୁଃପାର୍ଶ୍ୱରେ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି ଏହି ମନ୍ଦିରକୁ ସବୁ ବୟସର ମହିଳା ପ୍ରବେଶ କରିପାରିବେ ବୋଲି ସର୍ବୋଚ୍ଚ ଅଦାଲତ ରାୟ ଦେଇଛନ୍ତି ଏହି ରାୟ ଆୟାସ୍ପା ରୀତିନୀତିର ବିରୋଧାଚରଣ କରୁଛି ବୋଲି କହି ବିଭିନ୍ନ ସଂଗଠନ ଏହାକୁ ବିରୋଧ କରୁଛନ୍ତି ତେଣୁ ସୟାବ୍ୟ ଅଘଟଣକୁ ଦୃଷ୍ଟିରେ ରଖି ନିରାପତ୍ତା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି

ଏସ୍ସି ସିବିଆଇ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ପକ୍ଷରୁ ଦାଖଲ ହୋଇଥିବା ଏକ ଆବେଦନର ଶୁଣାଶି କରି ସୁପ୍ରିମକୋର୍ଟ କେନ୍ଦ୍ରୀୟ ସତର୍କତା ଆୟୋଗ ବା ସିଭିସିର ରିପୋର୍ଟ ଯଉମୁଦ୍ଦଦିଆ ଲଫାପାରେ ଶ୍ରୀ ବର୍ମାଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସିଭିସି ରିପୋର୍ଟ ଉପରେ ନିଜର ମତାମତ ଦେବାପାଇଁ ସର୍ବୋଚ୍ଚ ଅଦାଲତ ସିବିଆଇ ନିର୍ଦ୍ଦେଶକଙ୍କୁ ଆଦେଶ ଦେଇଥିଲେ ତେବେ ସିଭିସି ରିପୋର୍ଟ ସେ ପାଇନଥିବାରୁ ଏହାର ନକଲ ତାଙ୍କୁ ଦେବାକୁ ଶ୍ରୀ ବର୍ମା ସର୍ବୋଚ୍ଚ ଅଦାଲତରେ ଆବେଦନ କରିଥିଲେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ଏହି ମାମଲାର ଶୁଶାଣି କରି ଆଲୋକ ବର୍ମାଙ୍କ ସମ୍ପର୍କିତ ସିଭିସି ରିପୋର୍ଟର ନକଲ ଆଟର୍ଷ୍ଣି ଜେନେରାଲ ଓ ସଲିସିଟର ଜେନେରାଲଙ୍କୁ ମଧ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଆସନ୍ତା ସୋମବାର ସୁଦ୍ଧା ଶ୍ରୀ ଆଲୋକ ବର୍ମାଙ୍କୁ ଏ ସଂକ୍ରାନ୍ତରେ ତାଙ୍କର ଜବାବ ସୁପ୍ରିମକୋର୍ଟରେ ଦାଖଲ କରିବାକୁ ପଡିବ

ଶ୍ରୀଲଙ୍କା ଲଗାତାର ତୃତୀୟ ଦିନ ପାଇଁ ଶ୍ରୀଲଙ୍କା ସଂସଦରେ ଆଜି ମଧ୍ୟ ପାଟିତ୍ରୁଷ୍ଠ ଲାଗିଥିଲା କେତେକ ସଦସ୍ୟ ବାଚସ୍ୱତିଙ୍କ ଆସନରେ ବସିଥିବା ଲକ୍ଷ୍ୟ କରାଯାଇଥିଲା ବହୁସମୟ ଧରି ବାଚସ୍କତି ଗୃହକୁ ଆସି ନ ଥିଲେ ନୃତନ ସରକାରଙ୍କ ବିରୁଦ୍ଧରେ ଅନ୍ୟାସ୍ଥା ପ୍ରସଙ୍ଗରେ ବିରୋଧୀ ଦଳର ନେତାମାନଙ୍କ ମଧ୍ୟରେ ସହମତି ପ୍ରକାଶ ପାଇନାହିଁ

ପୋଲିସ କର୍ମଚାରୀମାନେ ନିର୍ଦ୍ଦେଶ ଦିଆଯାଇଛି

ଇନୋଭେସନ୍ ଆଗାମୀ ଦିନରେ ଦେଶର ସମ୍ଭାବ୍ୟ କୃଷି ସମସ୍ୟାକୁ କେବଳ ଅଭିନବ ଉପାୟ ମାଧ୍ୟମରେ ସମାଧାନ କରାଯାଇପାରିବ ବୋଲି ବାଶିକ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି କୃଷି ଉତ୍ପାଦନ କ୍ଷେତ୍ରରେ ବ୍ୟାପକ କ୍ଷତି ପରିମାଣକୁ କିପରି ହ୍ରାସ କରାଯାଇପାରିବ ତାହା ବର୍ତ୍ତମାନ ପାଇଁ ଆହ୍ୱାନ ହୋଇଛି ସେ କହିଛନ୍ତି ଯେ ନୂଆଦିଲ୍ଲୀ ଆସନ୍ତାମାସରେ ବିଶେଷଜ୍ଞମାନଙ୍କୁ ନେଇ ଏକ ଷ୍ଟାର୍ଟ ଅପ୍ ବିଶ୍ୱ ସମ୍ମିଳନୀର ଆୟୋଜନ କରାଯିବ

ଅଷ୍ଟ୍ରେଲିଆ ଅଭିଯୋଗ କରିଛି ଯେ ଭାରତ ଚିନିରେ ସବ୍ସିଡି ପ୍ରଦାନ କରିବା ଦ୍ୱାରା ବିଶ୍ୱ ବଜାରରେ ଅଷ୍ଟ୍ରେଲିଆର ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି